ଏନ୍ଆର୍ସି ଆସାମରେ ଆଜି ସକାଳୁ ଚୂଡାନ୍ତ ଏନ୍ଆର୍ସି ପ୍ରକାଶ କରାଯାଇଛି

ଅନ୍ତର୍ଭୁକ୍ତ ହୋଇଥିବା ଲୋକମାନଙ୍କର ନାମ ଥିବା ଅତିରିକ୍ତ ତାଲିକାର ନକଲ ସମସ୍ତ ଏନ୍ଆର୍ସି ସେବାକେନ୍ଦ୍ର ସମସ୍ତ ଡେପୁଟୀ କମିଶନରଙ୍କ କାର୍ଯ୍ୟାଳୟ ଓ ସର୍କଲ ଅଫିସରମାନଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ୱାରା ଏନ୍ଆର୍ସିରେ ଏହି ସଂଶୋଧନ କରାଯାଇଛି ଓ ସୁପ୍ରିମକୋର୍ଟ ଏହାକୁ ତଦାରଖ କରିଥିଲେ

ଏନ୍ଆର୍ସି ତାଲିକାକୁ ନେଇ ଯେକୌଣସି ପ୍ରକାର ଆପଭି ଅଭିଯୋଗ ବିଦେଶୀ ନାଗରିକ ଟ୍ରିବ୍ୟୁନାଲରେ କରାଯାଇପାରିବ ଚୂଡାନ୍ତ ଏନ୍ଆର୍ସି ତାଲିକାରେ ଯେଉଁମାନଙ୍କ ନାମ ସ୍ଥାନ ପାଇନାହିଁ ସେମାନଙ୍କୁ ଗିରଫ କରାଯିବ ନାହିଁ ଓ ସେମାନେ ବିଦେଶୀ ନାଗରିକ ଟ୍ରିବ୍ୟୁନାଲ ଏବଂ ଉଚ୍ଚ ଅଦାଲତରେ ଆବେଦନ କରିପାରିବେ

କୌଣସି ବୈଧ ନାଗରିକ ଯେପରି ତାଲିକାରୁ ବାଦ୍ ନପଡନ୍ତି ତାହା ନିଶ୍ଚିତ କରାଯିବା ଜରୁରୀ ବୋଡୋ ଓ ପିପୁଲ୍ସ ଫ୍ରିଣ୍ଟ ନେତା ତଥା ବରିଷ ମନ୍ତ୍ରୀ ପ୍ରମିଳା ରାଣୀ ବ୍ରହ୍ମା କହିଛନ୍ତି ଏନ୍ଆର୍ସି ତାଲିକାରେ ସମସ୍ତ ବୈଧ ନାଗରିକ ଅର୍ନ୍ତଭୁକ୍ତ ହେବା ଅତ୍ୟନ୍ତ କରୁରୀ ଲୋକମାନଙ୍କୁ ବିବ୍ରତ ନହେବାକୁ ପରାମର୍ଶ ଦେଇ ସରକାର ସେମାନଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଚ୍ଛନ୍ତି ବରିଷ୍ଣ କଂଗ୍ରେସ ମୁଖପାତ୍ର ଅପ୍ରର୍ବ ଭଟ୍ଟାଚାର୍ଯ୍ୟ କହିଛନ୍ତି ଏନ୍ଆର୍ସିରେ ଯେଉଁ ଉଦ୍ଦେଶ୍ୟରେ ସଂଶୋଧନ କରାଯାଇଛି ତାହା ଯଦି ସାକାର ନହଏ ତେବେ ବିଜେପି ନେତୃତ୍ୱର ସରକାର ଏଥିପାଇଁ ଦାୟି ରହିବେ

ସେ କହିଛନ୍ତି ଯେଉଁ ଲୋକମାନେ ସେମାନଙ୍କର ନାମ ଯାଞ୍ଚ କରିବାକୁ ଆସୁଛନ୍ତି ସେମାନଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି

ଏହି ଚଢ଼ଉ କରାଯାଇଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ମଧ୍ୟରେ ରେଳବାଇ କୋଇଲାଖଣି ଡାକ୍ତରୀ ଓ ସ୍ପାସ୍ଥ୍ୟ କ୍ଷେତ୍ରର ବହୁ ସଂଗଠନ ବହିଃଶୁଲ୍କ ଓ ଖାଦ୍ୟନିଗମ କାର୍ଯ୍ୟାଳୟମାନ ରହିଛି କାର୍ଯ୍ୟାଳୟରେ ଦୁର୍ନୀତିକୁ ଲୋପକରିବା ଓ ନାଗରିକମାନଙ୍କୁ ଯେପରି କୌଣସି ଅସ୍ତ୍ରବିଧା ନହେବ ତାହା ନିଶ୍ଚିତ କରିବା ଏହି ଅଭିଯାନର ମଳଲକ୍ଷ୍ୟ ଡିଆର୍ଡିଓ ପ୍ତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଦେଶର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଗ୍ରାମ ଗୁଡ଼ିକରେ କୃଷିକାର୍ଯ୍ୟରେ ଉନ୍ନତି ଦିଗରେ ପଦକ୍ଷେପ ନେଉଛି

ଡିଆର୍ଡିଓ ଚେୟାରମ୍ୟାନ୍ କହିଛନ୍ତି ଏହି ପଦ୍ଧତିକୁ ଦେଶର ଉତ୍ତର ପୂର୍ବାଞ୍ଚଳରେ କାର୍ଯ୍ୟକାରୀ କରାଯିବ

କେନ୍ଦ୍ରୀୟ ମଞ୍ଜୁରୀ ତଥା ତଦାରଖ କମିଟି ବୈଠକରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି ସହରାଞ୍ଚଳ ବ୍ୟାପାର ଓ ଗୃହନିର୍ମାଣ ସଚିବ ଦୁର୍ଗାଶଙ୍କର ମିଶ୍ରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା

ଜେକେ ଆର୍ମିଚିଫ୍ ସେନାବାହିନୀ ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ କାଶ୍ମୀର ଉପତ୍ୟକାର ନିୟନ୍ତ୍ରଣ ରେଖାଠାରେ ଗତକାଲି କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଜେନେରାଲ ରାଓ୍ୱତ କାମ୍ମୁ କାଶ୍ମୀରକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି

ଁ ମଧ୍ୟ ନିୟନ୍ତ୍ରଣରେଖାସ୍ଥିତ ଆଗୁଆ ଘାଟୀଗୁଡ଼ିକୁ ଗସ୍ତ କରି କମାଣ୍ଡର ଓ ଜବାନମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ସେନାବାହିନୀ ମୁଖ୍ୟ ଜବାନମାନଙ୍କର ନୈତିକତା ଓ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶଂସା କରିଛନ୍ତି ଅନୁପ୍ରବେଶ ଉଦ୍ୟମ ବୃଦ୍ଧି ପାଉଥିବାରୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ସେ ଜବାନମାନଙ୍କୁ ପରାମର୍ଶ ଦେଇଛନ୍ତି ବାଦାମୀବାଗ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଆଜି ଜେନେରାଲ ରାଓ୍ୱତଙ୍କୁ ମୋଟାମୋଟି ପରିସ୍ଥିତି ବିଷୟରେ ବରିଷ୍ଣ ଅଫିସରମାନେ ଅବଗତ କରାଇବେ

ଗତକାଲି ଲକ୍ଷ୍ନୌରେ ରାଜ୍ୟ ବିଧାନସଭା ବାଚସ୍କତି ହୃଦୟ ନାରାୟଣ ଦିକ୍ଷୀତଙ୍କ ଦ୍ୱାରା ଆହୁତ ସର୍ବଦଳୀୟ ବୈଠକରେ ଏଥିପାଇଁ ସର୍ବସମ୍ମତ ରାୟ ପ୍ରକାଶ ପାଇଥିଲା ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ

ସଦସ୍ୟମାନେ ଦାରିଦ୍ର୍ୟ ପରିବେଶ କ୍ଷୁଧା ଶକ୍ତି ଶିକ୍ଷା ଓ ଜଳବାୟୀ ପରିବର୍ତ୍ତନ ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ

ବିଶେଷକରି କାଶ୍ମୀର ଉପତ୍ୟକାର ପରିସ୍ଥିତିରେ ଦିନକୁଦିନ ଉନ୍ତି ପରିଲକ୍ଷିତ ହେଉଛି ଗତକାଲି ଶୁକ୍ରବାର ପ୍ରାର୍ଥନା ପାଇଁ ବହୁସଂଖ୍ୟାରେ ଲୋକମାନେ ଏକତ୍ରିତ ହେବାକୁ ଥିବାରୁ ଶ୍ରୀନଗର ଓ ଅନ୍ୟାନ୍ୟ ସହରରେ ଅଳ୍ପ କଟକଣା ଲାଗୁ କରାଯାଇଥିଲା ଶୁକ୍ରବାରର ପ୍ରାର୍ଥନା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିବାର ଜଣାଯାଇଛି

କାଶ୍ମୀର ଅଞ୍ଚଳର ସମଗ୍ର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସ୍ୱାଭାବିକ ରୀତିରେ କାର୍ଯ୍ୟ ଚାଲିଛି

ପ୍ରଧାନମନ୍ତ୍ରୀଙ୍କ ପୋଷଣ ଅଭିଯାନ ଦୂଷ୍ଟିରୁ ଏଭଳି ନିଷ୍ପଭି ନିଆଯାଇଛି

ପ୍ରଧାନମନ୍ତ୍ରୀ ଗତମାସରେ ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ କୁପୋଷଣ ବିଷୟରେ ଉଲ୍ଲେଖ କରିଥିଲେ ଫରେନର ଭିଜା ସରକାର କହିଛନ୍ତି ଭାରତକୁ ଆସୁଥିବା ବିଦେଶୀ ନାଗରିକମାନେ କେବଳ ଅଙ୍ଗରୋପଣକୁ ଛାଡି ଡାକ୍ତରୀ ଭିଜା ବିନା ଦେଶର ଯେକୌଣସି ସ୍ଥାନରେ ଚିକିତ୍ସତ ହୋଇପାରିବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର କାରି ଏକ ବିବୃତ୍ତିରେ କୁହାଯାଇଛି ଅଙ୍ଗରୋପଣ ଭଳି ଚିକିହା ପାଇଁ ଡାକ୍ତରୀ ଭିଜାର ଆବଶ୍ୟକତା ପଡିବ ଏଥିରେ କୁହାଯାଇଛି ପ୍ରାଥମିକ ଭିଜାରେ ମଧ୍ୟ ସେମାନେ ପୂର୍ବରୁ ଭୋଗୁଥିବା ରୋଗର ଚିକିତ୍ସା କରିପାରିବେ ଭାରତରେ ଥିବା କିଛି ବିଦେଶୀ ନାଗରିକଙ୍କର ବୈଧ ଭିଜା ଥିବା ସତ୍ତ୍ୱେ ସେମାନେ ଚିକିତ୍ସା ପାଇଁ ଅସୁବିଧା ଭୋଗ କରୁଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି

ଗତକାଲି ଓ୍ନେଷ୍ଟଇଣ୍ଡିଜ ଟସ୍ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା